ଏଥିପାଇଁ ରାଉରକେଲାକୁ ପ୍ରସ୍ତୁତ କରାଯାଉଥିବା ମୁଖ୍ୟମନ୍ତୀ କହିଛନ୍ତି ସେ କହିଛନ୍ତି ସୁନ୍ଦରଗଡ଼ର ସବୁଠାରୁ ବଡ଼ ପରିଚୟ ହେଉଛି ହକି

ସେହିପରି ଗୃହରେ ପଚରା ଯିବାକୁ ଥିବା ବିଧାୟକମାନଙ୍କ ପ୍ରଶ୍ନ ଅନ୍ଲାଇନ୍ ମାଧ୍ଧମରେ ଉପସ୍ତାପିତ ହେବ

ରାକ୍ୟର ବିଭିନ୍ନ ଅନୁଷ୍ଠାନରେ ମା' ସରସ୍ୱତୀଙ୍କର ପୂଜାର୍ଚ୍ଚନା କରାଯାଉଥିବା ଖବର ଆମର ହସ୍ତଗତ ହୋଇଛି